ପାଟନାଠାରେ ଗଣମାଧ୍ୟମକୁ ଏ ସମ୍ପର୍କରେ ସୂଚନା ଦେଇ ମୁଖ୍ୟ ନିର୍ବାଚନ ଅଧିକାରୀ ଏଚ୍ଆର୍ ଶ୍ରୀନିବାସ କହିଛନ୍ତି ଦୁର୍ଗମ ଅଞ୍ଚଳରେ ଭୋଟ୍ ହାରର ସମ୍ପର୍ଣ୍ଣ ବିବରଣୀ ହସ୍ତଗତ ହେବା ପରେ ମତଦାନ ହାର ବୃଦ୍ଧି ପାଇବ ରାଜ୍ୟରେ ଶାନ୍ତିପୂର୍ଣ୍ଣ ତଥା ଅବାଧ ନିର୍ବାଚକୁ ସୁନିଣ୍ଟିତ କରିବା ଲାଗି ବ୍ୟାବକ ବନ୍ଦୋବସ୍ତ କରାଯାଇଥିଲା

ଅନ୍ୟପକ୍ଷରେ ନିର୍ବାଚନ ସମୟରେ କୋଭିଡ୍ ନାଇଣ୍ଟିନ୍ ନିର୍ଦ୍ଦେଶାବଳି କଡ଼ାକଡ଼ି ଭାବେ ପାଳନ କରିବା ଲାଗି ନିର୍ବାଚନ ଆୟୋଗଙ୍କ ପକ୍ଷରୁ କୁହାଯାଇଥିଲା ପ୍ରତି ବୃଥ୍ରେ ଭୋଟର୍ମାନଙ୍କ ଥର୍ମାଲ୍ ସ୍କାନିଂ କରାଯିବା ସହ ହାତକ୍ର ବାରମ୍ଭାର ସାନିଟାଇଜ୍ କରାଯାଉଥିଲା ସେହିଭଳି ଭୋଟର୍ମାନଙ୍କୁ ମାସ୍କ ପିନ୍ଧିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଥିଲା ଏହାଛଡ଼ା ପ୍ରତି ବୁଥ୍କୁ ସାନିଟାଇଜ୍ କରାଯାଇଥିଲା କରୋନା ମହାମାରୀ ପରିପ୍ରେକ୍ଷୀରେ ପ୍ରତ୍ୟେକ ରୂଥ୍ରେ ଦେଢ଼ ହଜାର ପରିବର୍ତ୍ତେ ଏକ ହଜାର ମତଦାତା ଯେପରି ସୁରୁଖୁରୁରେ ନିଜର ମତାଧିକାର ସାବ୍ୟସ୍ତ କରିପାରିବେ ସେଥିଲାଗି ଆବଶ୍ୟକ ପଦକ୍ଷେପ ନିଆଯାଇଥିଲା

ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ତେଜସ୍ୱୀ ଯାଦବ ରାଘୋପୁର ନିର୍ବାଚନ ମଣ୍ଡଳିରୁ ପୁଣି ଥରେ ନିର୍ବାଚନ ଲଢ଼ିଛନ୍ତି

ଏହି ରାଜ୍ୟଗ୍ରଡ଼ିକ ହେଲା ଓଡ଼ିଶା ଗୁଜୁରାଟ୍ ମଧ୍ୟପ୍ରଦେଶ ଉତ୍ତର ପ୍ରଦେଶ ଝାଡ଼ଖଣ୍ଡ କର୍ଷ୍ଣାଟକ ହରିୟାଣା ଛତିଶଗଡ଼ ତେଲଙ୍ଗାନା ଓ ନାଗାଲ୍ୟାଣ୍ଡ୍

ରାଜ୍ୟର ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ଅରୁଣ କୁମାର ତୋମାରଙ୍କ ସ୍ୱଚନାକୁ ଭିଭିକରି ଆମ ସମ୍ଭାଦଦାତା ଜଣାଇଛନ୍ତି ଚମ୍ଘଲ ଅଞ୍ଚଳରେ କାଁ ଭାଁ କିିିି ଗଣ୍ଡଗୋଳକୁ ବାଦ୍ ଦେଲେ ରାଜ୍ୟରେ ଏହି ଉପନିର୍ବାଚନ ଶାନ୍ତିପୂର୍ଣ୍ଣ ଭାବେ ସମ୍ପନ୍ନ ହୋଇଛି

ବୁଲନ୍ଦ୍ସହରଠାରେ ଦୁଇ ଜଣ କରୋନା ଆକ୍ରାନ୍ତ ବ୍ୟକ୍ତି ନିର୍ବାଚନ ଆୟୋଗଙ୍କ ନିୟମାବଳି ଅନୁଯାୟୀ ନିକ ନିକର ମତାଧିକାର ସାବ୍ୟସ୍ତ କରିଛନ୍ତି

କର୍ଷ୍ଣାଟକର ସିରା ଓ ଅର୍ଆର୍ ନଗର ବିଧାନସଭା ଆସନ ଲାଗି ଉପନିର୍ବାଚନ ଗତକାଲି ଶାନ୍ତିଶୃଙ୍ଖଳାର ସହ ଶେଷ ହୋଇଛି

ନାଗାଲ୍ୟାଣ୍ଡ୍ରେ ଦୁଇଟି ବିଧାନସଭା ଲାଗି ଅନୁଷ୍ଠିତ ଉପନିର୍ବାଚନ ଗତକାଲି ଶାନ୍ତିପୂର୍ଣ୍ଣ ଭାବେ ସମ୍ପନ୍ନ ହୋଇଛି

ଅର୍ଥ ମନ୍ତ୍ରଣାଳୟ ଜାତୀୟ ନିବେଶ ଏବଂ ଭିତ୍ତିଭୂମି ପାଖି ପକ୍ଷରୁ ଏହି ଭିଜିଆଇଆର୍ ଆୟୋଜନ କରାଯାଉଛି ଏଥିରେ ବିଶ୍ୱର ଅଗ୍ରଣୀ ସଂସ୍ଥାଗତ ନିବେଶକ ଭାରତୀୟ ବ୍ୟାବସାୟିକ ନେତୃବର୍ଗ ଏବଂ କେନ୍ଦ୍ର ସରକାର ଓ ଆର୍ଥକ ବଙ୍ଗାର ନିୟନ୍ତକମାନଙ୍କର ସର୍ବୋଚ୍ଚ ନୀତି ନିର୍ଦ୍ଧାରକମାନେ ଅଂଶଗ୍ରହଣ କରି ବିଶେଷ ଆଲୋଚନାରେ ଅଂଶଗ୍ରହଣ କରିବେ

ସ୍ୱାସ୍ଥ୍ୟ ସଚିବ କହିଛନ୍ତି ଗତ ସାତ ସାପ୍ତହ ଧରି ସାପ୍ତାହିକ ନୃତନ ସଂକ୍ରମିତଙ୍କ ସଂଖ୍ୟା ହ୍ରାସ ପାଇଛି ସେହିଭଳି ନ୍ତନ ସକ୍ରିୟଙ୍କ ସଂଖ୍ୟା ମଧ୍ୟ ହ୍ରାସ ପାଇଛି ବୋଲି ଶ୍ରୀ ଭୂଷଣ କହିଚ୍ଛନ୍ତି ଆଇପିଏଲ୍ ସାରଜାଠାରେ ଚାଲିଥିବା ଆଇପିଏଲ୍ ଚଳିତ ସଂସ୍କରଣର ଶେଷ ଲିଗ୍ ମ୍ୟାଚ୍ ଗତକାଲି ଅନୁଷ୍ଠିତ ହୋଇଯାଇଛି